ସଂକ୍ରମଣ ପ୍ରତିହତ କରିବା ଲକ୍ଷ୍ୟରେ ଗ୍ରାମାଞ୍ଚଳ ପାଇଁ ଜାରିକଲା ନ୍ତଆ ମାର୍ଗଦର୍ଶିକା

ଉପସାଗରୀୟ ଦେଶଗୁଡ଼ିକ ଯଥା ଆବୁଧାବି କୁଏତ କତାର ବାହାରିନ୍ ସାଉଦିଆରବ ଏବଂ ଓମାନରୁ ଏହି ତରଳ ଅକ୍ସିଜେନ୍ ଅଶାଯାଉଛି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଞଳଗୁଡ଼ିକୁ ମାଗଶାରେ କୋଭିଡ୍ ଟିକା ଯୋଗାଣ ଜରିଆରେ କେନ୍ଦ୍ ସରକାର କୋଭିଡ୍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସାହାଯ୍ୟ କରିଆସ୍ବଛନ୍ତି

କରୋନା ଓଡ଼ିଶା ରାଜ୍ୟରେ କରୋନା ସଂକ୍ରମଶ ପୂର୍ବ ଭଳି ଅଧିକ ସ୍ତରରେ ରହିଛି

କେତେକ ସ୍ୱାସ୍ଥ୍ କର୍ମୀ ଏବଂ ଯୁବ ସମାଜସେବୀଙ୍କୁ ଶ୍ରୀ ଓରାମ୍ ପିପିଇ କିଟସ୍ ଓ ଅକୁମିଟର ଆଦି ପ୍ରଦାନ କରିଥିଲେ

ଗାଁକୁ ବିଶୋଧନ କରାଯିବା ସହ ଘରକୁ ଘର ବୁଲି ଗ୍ରାମବାସୀଙ୍କର ନମୁନା ପରୀକ୍ଷଣ ଜାରି ରହିଛି

ସେମାନଙ୍କୁ ସଙ୍ଗରୋଧ କେଦ୍ରରେ ରଖାଯାଇଛି ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କର ନମୁନା ପରୀକ୍ଷଣ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ଆଦର୍ଶ ହାଇସ୍କୁଲ୍ ଗଞ୍ଞାମ ଜିଲ୍ଲାରେ ଗୁଶାତ୍ଜକ ଶିକ୍ଷାର ବାତାବରଶ ସୃଷ୍ଟି ଲକ୍ଷ୍ୟରେ ପ୍ରତି ଅନୁଷ୍ଠାନକୁ ଆଦର୍ଶ ହାଇସ୍କୁଲରେ ପରିବର୍ଭନ କରାଯିବ

କଇଁଛ ସାବକକୁ ସୁରକିତ ଭାବେ ସମୁଦ୍ରକୁ ଛାଡ଼ି ଦେବା ଲାଗି ବନବିଭାଗ ପକ୍ଷରୁ ସ୍ୱତନ୍ତ ଭାବେ କର୍ମଚାରୀ ମୁତୟନ କରାଯାଇଛି